ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସହ କୋଭିଡ୍ ପରିଚାଳନା ନେଇ ଆଲୋଚନାବେଳେ ଶ୍ରୀ ପ୍ରଧାନ କହିଲେ କେନ୍ଦ୍ ଓ ରାଜ୍ୟ ମିଳିତ ଭାବେ ପ୍ରୟାସ କଲେ କରୋନାକୁ ପ୍ରତିହତ କରାଯାଇପାରିବ

କରୋନାକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି

କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତୀ ହର୍ଷବର୍ଦ୍ଧନ ଏବଂ ରସାୟନ ଓ ସାର ମନ୍ତୀ ମନସୁଖ ମାଣ୍ଡଭ୍ୟଙ୍କ ସହ ଓଡ଼ିଶା ପ୍ରସଙ୍ଙ ନେଇ କଥା ହୋଇଛଡି

ସେଥିପାଇଁ ମୁଖ୍ୟମନ୍ତୀ ନାଗରିକ ସମାଜ ଓ ସ୍ୱେ ସାମିଲ୍ କରି ତୂଶମୁଳ ସ୍ତରରେ ଥିବା ବ୍ୟକ୍ତିମାନଙ୍କ ନିକଟରେ ସମସ୍ତ ସ୍ୱାସ୍ଥ୍ୟଗତ ସୁବିଧା ପହଞାଇବା ସକାଶେ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି

ଶ୍ରୀ ସିଂହ ଏବେ ବିଏମସି କମିଶନର ସହ ବିଡିଏ ଉପାଧ୍ଧକ୍ଷ ଏବଂ ଭୁବନେଶ୍ୱର ସ୍ନାର୍ଟ ସିଟି ସିଇଓ ଦାୟିତ୍ୱ ତୁଲାଇବେ

କୋଭିଡରୁ ସୁସ୍ଥ ହୋଇଥିବା ଲୋକମାନେ 'ମୁକୋର ମାଇକୋସିସ୍' ବା ବ୍ଲାକ୍ ଫଙଙସ୍ ରୋଗରେ ପୀଡ଼ିତ ହେଉଥିବାରୁ ସେମାନଙ୍କର ଚିକିହା ପାଇଁ ଡାକ୍ତରମାନେ ଆମ୍ଫୋ ଟେରିସିନ୍ ବି' ବଟିକା ଖାଇବାକୁ ପରାମର୍ଶ ଦେଉଛନ୍ତି

ଦଉ ମହାପାତ୍ର ସେବକମାନେ ଏହି ଗୁପ୍ତନୀତି ସମାପନ କରିବେ